ଏବଂ କ୍ରିକେଟ୍ ବିଶ୍ୱକପ୍ରେ ଭାରତ ଆଜି ଦକ୍ଷିଣ ଆଫ୍ରିକାକୁ ଭେଟିବ

କମିଶନ କହିଛନ୍ତି ସେଠାକାର ପରିସ୍ଥିତି ଉପରେ ଲଗାତାର ନଜର ରଖାଯାଇଛି ଏବଂ ତର୍ଜମା କରାଯାଉଛି ଅମରନାଥ ଯାତ୍ରା ଶେଷ ହେବା ପରେ ଏବଂ ବିଭିନ୍ନ ସୂତ୍ରରୁ ହସ୍ତଗତ ହେଉଥିବା ତଥ୍ୟଗୁଡ଼ିକର ବିଚାର ବିମର୍ଶ ପରେ ସେଠାରେ ନିର୍ବାଚନ ନେଇ ତାରିଖ ଘୋଷଣା କରାଯିବ ବୋଲି କମିଶନ ସ୍ୱଷ୍ଟ କରିଛନ୍ତି ହୋମ୍ କେକେ ସ୍ୱରାଷ୍ଟ୍ରମନ୍ତ୍ରୀ ଅମିତ୍ ଶାହା କାନ୍ଥୁ ଓ କାଶ୍ମୀର ପରିସ୍ଥିତି ସଂପର୍କରେ ସବିଶେଷ ତଥ୍ୟ ପ୍ରଦାନ କରିଛନ୍ତି ରାଜ୍ୟର ମୌଳିକ ପରିସ୍ଥିତି ସଂପର୍କରେ ଶ୍ରୀ ଶାହା ସୂଚନା ଦେଇଥିବା ସରକାରୀ ଭାବେ କୁହାଯାଇଛି ଆସନ୍ତା ମାସ ପହିଲାରୁ ଆରମ୍ଭ ହେଉଥିବା ବାର୍ଷିକ ଅମରନାଥ ଯାତ୍ରା ପାଇଁ ରାଜ୍ୟରେ ଗ୍ରହଣ କରାଯାଇଥିବା ସୁରକ୍ଷା ବ୍ୟବସ୍ଥାର ସେ ସମୀକ୍ଷା କରିଥିଲେ ଏହି ଆଲୋଚନା କାଳରେ କେନ୍ଦ୍ର ସ୍ୱରାଷ୍ଟ୍ର ସଚିବ ରାଜୀବ ଗୌଡ଼ା ଏବଂ କାଶ୍ମୀର ଡିଭିଜନର ବରିଷ୍ଣ ଅଧିକାରୀମାନେ ଯୋଗ ଦେଇଥିଲେ ଏଚ୍ଆର୍ଡି ଲାଙ୍ଗୁଏଜ୍ ମାନବ ସମ୍ଭଳ ବିକାଶ ମନ୍ତ୍ରୀ ରମେଶ ପୋଖରିଆଲ୍ ନିଶଙ୍କ ବିଭିନ୍ନ ଭାରତୀୟ ଭାଷାର ସମନ୍ୱିତ ବିକାଶ ଲାଗି କାର୍ଯ୍ୟାନ୍ୱୟନ ଯୋଜନା ପ୍ରସ୍ତୁତ କରିବାକୁ ସମସ୍ତ ବିଭାଗୀୟ ଅଧିକାରୀଙ୍କୁ ଗତକାଲି ନିର୍ଦ୍ଦେଶ ଦେଇଛନ୍ତି ପୁରାତନ ଭାରତୀୟ ପୁସ୍ତିକାରେ ରହିଥିବା ଅନ୍ତର୍ନିହିତ ଜ୍ଞାନ ଭକ୍ଷାରର ଗବେଷଣା କରାଯିବା ସହ ସେଗୁଡ଼ିକୁ ସମନ୍ଧିତ କରାଯାଇ ଆଧୁନିକ ବିଜ୍ଞାନରେ ସାମିଲ କରାଯିବା ଜରୁରି ବୋଲି ଶ୍ରୀ ପୋଖରିଆଲ୍ କହିଛନ୍ତି ମନ୍ତ୍ରଣାଳୟର ସମୀକ୍ଷା କରି ଏକ ସରକାରୀ ବିବୃତ୍ତିରେ ଶ୍ରୀ ପୋଖରିଆଲ୍ ମଧ୍ୟ ଗୁଣାତ୍ମକ ଶିକ୍ଷା ଉପରେ ଗୁରୁତ୍ୱ ପ୍ରଦାନ କରିଥିଲେ ଯୁବକମାନଙ୍କ ଲାଗି ନିଯୁକ୍ତି ସୁଯୋଗ ସୃଷ୍ଟି କରିବା ନିମନ୍ତେ ଅନେକ ଧନ୍ଦାମୂଳକ ଶିକ୍ଷା ପାଠ୍ୟକ୍ରମ ସୃଷ୍ଟି କରିବା ଉପରେ ସେ ଗୁରୁତ୍ୱ ପ୍ରଦାନ କରିଥିଲେ

ପ୍ରତ୍ୟେକ ଲୋକ ଗୋଟିଏ ଚାରା ରୋପଣ କରି ଏହାର ଏକ ସେଲଫି ନେଇ ତାହାକୁ ସାମାଜିକ ଗଶମାଧ୍ୟମରେ ଛାଡ଼ିବାକୁ ସେ ଅନୁରୋଧ କରିଛନ୍ତି ନୂଆଦିଲ୍ଲୀରେ ବିଶ୍ୱ ପରିବେଶ ଦିବସର ପୂର୍ବ ସନ୍ଧ୍ୟାରେ ସାମ୍ବାଦିକମାନଙ୍କ ସହ ବାର୍ତ୍ତାଳପ ସମୟରେ ଶ୍ରୀ କାଭଡେକର କହିଛନ୍ତି ପରିବେଶର ସୁରକ୍ଷା ଓ ପରିବେଶ ଜନିତ ସମସ୍ୟାର ସମାଧାନରେ ଜନସାଧାରଣଙ୍କ ଅଂଶଗ୍ରହଣ ଅତ୍ୟନ୍ତ ଅପରିହାର୍ଯ୍ୟ ଚଳିତ ବର୍ଷର ପରିବେଶ ଦିବସର ଶୀର୍ଷକ ହେଉଛି ବାୟୁ ପ୍ରଦୃଷଣ ଶ୍ରୀ ଜାଭଡେକର କହିଛନ୍ତି ପ୍ରଖ୍ୟାତ କ୍ରିକେଟ୍ ଖେଳାଳି କପିଲ୍ ଦେବ ଓ ବଲିଉଡ୍ ଅଭିନେତା କ୍ୟାକି ସର୍ଫ ଆଜି ପର୍ଯ୍ୟାବରଣ ଭବନ ପରିସରରେ ଚାରା ରୋପଣ କରିବେ ଗ୍ରୀନ୍ ହାଇଓ୍ବେକ୍ ଏନ୍ଜିଟି ଦେଶରେ ଥିବା ଜାତୀୟ ରାଜପଥ ଏବଂ ଏହାର ବିସ୍ତୃତ ପାର୍ଶ୍ୱବର୍ତ୍ତୀ ଅଞ୍ଚଳଗୁଡ଼ିକୁ ଜବରଦଖଲ କରାଯାଇଥିବା ନେଇ ଜାତୀୟ ସବୁଜ ଟ୍ରିବ୍ୟୁନାଲ୍ ଉଦ୍ବେଗ ପ୍ରକାଶ କରିଛି ଏ ଦିଗରେ ସରକାର ତୁରନ୍ତ ପଦକ୍ଷେପ ନେବା ପାଇଁ ଟ୍ରିବ୍ୟୁନାଲ୍ ନିର୍ଦ୍ଦେଶ ଦେଇଛି ଏକ ଅଭିଯୋଗର ଶୁଣାଣି କରି ଟ୍ରିବ୍ୟୁନାଲ୍ କହିଛି ନିର୍ମାଣ ହୋଇସାରିଥିବା ହେବାକୁଥିବା ଜାତୀୟ ରାଜପଥଗୁଡ଼ିକର ଦେଖାଶୁଣା କରିବା ବ୍ୟବସ୍ଥାକୁ ଆହୁରି ସୁବ୍ୟବସ୍ଥିତ କରିବା ଉପରେ ଗୁରୁତ୍ୱ ଆରୋପ କରିଛି

ଫି' ଦକ୍ଷତା ବିକାଶ ଏବଂ ଉଦ୍ୟମିତା ମନ୍ତଶାଳୟ ଅଧୀନରେ ପରିଚାଳିତ ଜନ ଶିକ୍ଷଣ ସଂସ୍ଥାନ ଅନ୍ତର୍ଗତ ଧନ୍ଦାମୂଳକ ତାଲିମ ନେଉଥିବା ଅନୁସୂଚତି ଚ୍ଚାତି ଏବଂ ଜନଜାତି ଛାତ୍ରଛାତ୍ରୀଙ୍କୁ ଫି' ସମ୍ପର୍ଶ ଭାବେ ଛାଡ଼ କରିବାକ୍ର ନିଷ୍ପଭି ହୋଇଛି କେନ୍ଦ୍ର ଦକ୍ଷତା ବିକାଶ ଓ ଉଦ୍ୟମିତା ମନ୍ତ୍ରୀ ଡ ମହେନ୍ଦ୍ର ନାଥ ପାଣ୍ଡେ ମଙ୍ଗଳବାର ମନ୍ତଶାଳୟର ଅଧିକାରୀମାନଙ୍କ ସହ ବୈଠକ ପରେ ଏହି ନିଷ୍ପଭି ହୋଇଥିବା ଜଣାପଡିଛି

ସମସ୍ତଙ୍କ ପାଇଁ ଦକ୍ଷତା ବିକାଶ ସଂରଚନାକୁ ସୁଦୃଢ଼ କରିବ ଦିଗରେ ମନ୍ତାଳୟ ନେଉଥିବା ପଦକ୍ଷେପ ନିଆଯାଉଥିବା ବେଳେ ସେମାନଙ୍କୁ ସକ୍ଷମ କରି ସମାଜର ମୁଖ୍ୟ ସ୍ରୋତରେ ସାମିଲ କରିବା ଏହାର ଉଦ୍ଦେଶ୍ୟ ସ୍ୱଚନାଯୋଗ୍ୟ ମନ୍ତ୍ରୀ ଡ ମହେନ୍ଦ୍ର ନାଥ ପାଣ୍ଡେ ମଙ୍ଗଳବାର ନିଜ ବିଭାଗ ଦାୟିତ୍ୱ ଗ୍ରହଣ କରିବା ପରେ ଏହି ନିଷ୍ପଭି ଗ୍ରହଣ କରିଛନ୍ତି

ଭାରତୀୟ ମହାକାଶ ଗବେଷଣା ପ୍ରତିଷ୍ଠାନ ଇସ୍ରୋ ପକ୍ଷରୁ ମଧ୍ୟ ଏହି ନିଖୋଜ ବିମାନକୁ ଠାବ କରିବାକୁ କାଟୋସାର୍ଟ ଏବଂ ରିସାର୍ଟ ଉପଗ୍ରହକୁ ନିୟୋଜିତ କରାଯାଇଛି ଆସାମର ଜୋରହାଟ୍ ବିମାନ ଘାଟିରୁ ଏହା ଉଡ଼ାଣ ଆରମ୍ଭ କରିବା ପରେ ନିଖୋଜ ହୋଇଯାଇଛି ବିମାନ ବାହିନୀ' ସେନାବାହିନୀ ନୌବାହିନୀ ଓ ସରକାରୀ ତଥା ବେସାମରିକ ଏଜେନ୍ଦୀଗୁଡ଼ିକ ସହ ମିଶି ବିମାନକୁ ଠାବ କରିବା ପାଇଁ ପ୍ରଚେଷ୍ଟା ଚଳାଇଛି

ନୂଆଦିଲ୍ଲୀ କାମା ମସ୍କିଦ୍ର ସାହି ଇମାମ୍ ସୟଦ ଅହମ୍ମଦ ବୁଖାରୀ ଗତକାଲି ଘୋଷଣା କରିଛନ୍ତି ଦିଲ୍ଲୀରେ ପୂର୍ଣ୍ଣ ଚନ୍ଦ୍ର ଦେଖା ଯାଇନଥିଲେ ମଧ୍ୟ ଉତ୍ତରାଖଣ୍ଡ ଏବଂ ବିହାରରେ ଏହା ଦୃଶ୍ୟମାନ ହୋଇଛି ତେଣୁ ଆଜି ଇଦୁଲ୍ ଫିତର ପର୍ବ ପାଳନ କରାଯିବ ଏହି ଅବସରରେ ରାଷ୍ଟ୍ରପତି ରାମନାଥ କୋବିନ୍ଦ ଏବଂ ଉପରାଷ୍ଟ୍ରପତି ଏମ୍ ଭେଙ୍କିୟା ନାଇଡୁ ଶୁଭେଚ୍ଛା ଜଣାଇଛନ୍ତି ରାଷ୍ଟ୍ରପତି କୋବିନ୍ଦ କହିଛନ୍ତି ଏହି ପର୍ବ ଦୟା କ୍ଷମା ଏବଂ ବିଶ୍ୱାସର ପ୍ରତୀକ ସେ କହିଛନ୍ତି ଆମ ସଭ୍ୟତାର ଏକ ଅନ୍ତର୍ନିହିତ ଗୁଣାବଳୀ ବିକାଶ ଦିଗରେ ଏହି ପର୍ବର ମହତ୍ୱ ରହିଛି ଉପରାଷ୍ଟ୍ରପତି ତାଙ୍କ ବାର୍ତ୍ତାରେ ଏହି ପର୍ବ ସମସ୍ତଙ୍କ ମଧ୍ୟରେ ଭାଇଚାରା ଏବଂ ସ୍ନେହ ଆଦାନ ପ୍ରଦାନ କରେ ବୋଲି କହିଛନ୍ତି

ଭାରତୀୟ ରିଜର୍ଭ ବ୍ୟାଙ୍କ ଦ୍ୱାରା ଗତକାଲି 'ବେଞ୍ ମାର୍କିଂ ଇଣ୍ଡିଆଜ୍ ପେମେଣ୍ଟ୍ ସିଷ୍ଟମ୍' ରିପୋର୍ଟ ଉନ୍କୋଚନ ଅବସରରେ ଏହି ତଥ୍ୟ ହସ୍ତଗତ ହୋଇଛି ଏଥିରେ ମୁଞ୍ଜପିଛା ଅର୍ଥ ଦେଶନେଣ ଏବଂ ଆବଶ୍ୟକ ନିୟମାବଳୀ ଦୃଢ଼ ବୋଲି ବର୍ଣ୍ଣନା କରାଯାଇଛି ବିଶ୍ୱର ପ୍ରମୁଖ ଦେଶମାନଙ୍କରେ ଅର୍ଥ ସମ୍ଭନ୍ଧିତ କାରବାରକୁ ନେଇ ଏହି ରିପୋର୍ଟରେ ଏକ ତୁଳନାତ୍ମକ ଚିତ୍ର ପ୍ରଦାନ କରାଯାଇଛି ମହା ଲୋଟସ୍ ସିମ୍ଘଲ୍ ଆସନ୍ତା ରାଜ୍ୟ ବିଧାନସଭା ନିର୍ବାଚନ ଗୁଡ଼ିକରେ ବିଜେପି ସହ ମେଣ୍ଟ କରିଥିବା କ୍ଷୁଦ୍ର ଦଳଗୁଡ଼ିକ ପଦ୍ମୁପୁଲ ଚିହ୍ନରେ ନିର୍ବାଚନ ଲଢ଼ିଲେ ଅଧିକ ସଫଳତା ପାଇବେ ବୋଲି ମହାରାଷ୍ଟ୍ର ଜଳ ସମ୍ଭଳ ମନ୍ତ୍ରୀ ଗିରିଶ ମହାଜନ କହିଛନ୍ତି ମହାରାଷ୍ଟ୍ରରେ ଶିବସେନା ବ୍ୟତୀତ ବିଜେପି ରିପବ୍ଲିକାନ୍ ପାର୍ଟି ଅଫ୍ ଇଣ୍ଡିଆ ରାଷ୍ଟ୍ରୀୟ ସମାଜ ପକ୍ଷ ରୟତ କ୍ରାନ୍ତି ସେନା ଏବଂ ଶିବ୍ ସଂଗ୍ରାମ ଦଳ ସହ ମେଣ୍ଟ କରିଛି ଏପି ବ୍ୟୁରୋକ୍ରାସି ଆନ୍ଧ୍ରପ୍ରଦେଶରେ ୱାଇଏସ୍ ଜଗନମୋହନ ରେଡ୍ରୀ ମୁଖ୍ୟମନ୍ତ୍ରୀ ଭାବେ ଦାୟିତ୍ୱ ଗ୍ରହଣ କରିବା ପରେ ଗତକାଲି ପ୍ରଶାସନିକ ସ୍ତରରେ ଏକ ବଡ଼ଧରଣର ଅଦଳବଦଳ କରିଛନ୍ତି

ଏପରିକି ସ୍ୱତନ୍ତ୍ର ମୁଖ୍ୟ ସଚିବ ସତୀଶ ଚନ୍ଦ୍ରଙ୍କୁ ବର୍ତ୍ତମାନ ଅନ୍ୟ କୌଣସି ପଦବୀର ଅଧିଷିତ କରାନଯାଇ ତାଙ୍କୁ ପଦରୁ ହଟାଯାଇଛି ୟୁକେ ମେ ଲାଷ୍ଟ୍ ପ୍ରେସ୍ ବ୍ରିଟେନ୍ ପ୍ରଧାନମନ୍ତ୍ରୀ ଥେରେସା ମେ ଗତକାଲି ତାଙ୍କର ଶେଷ ସରକାରୀ ସାମ୍ବାଦିକ ସମ୍ମିଳନୀରେ ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ଫ୍ଙ୍କ ପ୍ରତି ସହଯୋଗର ହାତ ବଢ଼ାଇଛନ୍ତି ଟ୍ରମ୍ପ୍ ଏବେ ତିନିଦିନିଆ ବ୍ରିଟେନ୍ ଗସ୍ତରେ ଯାଇଛନ୍ତି ଆସନ୍ତା ଶୁକ୍ରବାର ଥେରେସା ମେ ପ୍ରଧାନମନ୍ତ୍ରୀ ପଦରୁ ଇଞ୍ଜଫା ଦେଉଥିବାରୁ ଏହା ତାଙ୍କର ଶେଷ ସରକାରୀ ସାମ୍ଭାଦିକ ସମ୍ମିଳନୀ ବୋଲି କୁହାଯାଇଛି ଟ୍ରମ୍ପ୍ଙ୍କ ସହିତ ମିଳିତ ସାମ୍ଭାଦିକ ସମ୍ମିଳନୀରେ ଥେରେସା ମେ ତାଙ୍କ ନାମ ଉଚ୍ଚାରଣ କରିବା ସହିତ ଉଭୟ ନେତାଙ୍କ ମଧ୍ୟରେ ଥିବା ମତପାର୍ଥକ୍ୟ ଦର୍ଶାଇଛନ୍ତି

ଫ୍ରେଞ୍ଚ ଓପନ୍ ଫ୍ରେଞ୍ଚ ଓପନ୍ ଟେନିସ୍ ପ୍ରତିଯୋଗିତାରେ ରୋକର ଫେଡେରର ଓ ରାଫେଲ ନାଦାଲ ଉଭୟ ଚତୁର୍ଥ ପର୍ଯ୍ୟାୟ ମ୍ୟାଚ୍ରେ ବିକୟଲାଭ କରି ସେମିଫାଇନାଲ୍ ପର୍ଯ୍ୟାୟକୁ ଉନ୍ନୀତ ହୋଇଛନ୍ତି